ଏଥିପାଇଁ ଆବଶ୍ୟକ ପରୀକ୍ଷକ ନିଯୁକ୍ତି କରାଯାଉଛି

ଏହି ବିଶ୍ୱବିଦ୍ୟାଳୟକୁ ଏକକ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେବାପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଷ୍ବଉି ହୋଇଛି ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଙ୍କପ୍ତି ମଧ ପ୍ରକାଶ ପାଇଛି

କିନ୍ତୁ ଆଖୁଦଶିଆ ସଫଳତା ନ ପାଇବାରୁ କ୍ଲଷ୍ଟର ବିଶ୍ୱବିଦ୍ୟାଳୟ ମାନ୍ୟତା ପ୍ରତ୍ୟାହାର କରାଯାଇଥିବା ଜଶାପଡ଼ିଛି ଏହା ବଦଳରେ ଏହାକୁ ଏକକ ବିଶ୍ୱବିଦ୍ୟାଳୟରେ ପରିଣତ କରାଯିବା ନେଇ ନିଷ୍ଟଉି ହୋଇଛି

ଏଥିପାଇଁ ଟ୍ରାଫିକ୍ ପୁଲିସ୍ ପକ୍ଷରୁ ବିଶେଷ ବ୍ୟବସ୍ରା କରାଯାଇଛି

ଏକ ସଡ଼କ ଦୁର୍ଘଟଶାରେ ଆଜି ଏକ ଦମ୍ମତିଙ୍କ ଜୀବନ ଚାଲିଯାଇଛି

ଉକ୍ତ ଦମ୍ମତି ପାତ୍ରପୁର ଗୁଣ୍ଡା ଗାଁର ବୋଲି ଜଣାପଡ଼ିଛି

ମୃତକ ଦୁଇଜଣଙ୍କ ଘର ନିକଟସ୍ସ କୁର୍ଭେଲି ଗାଁର ବୋଲି ଜଶାପଡ଼ିଛି ଏହି ଦୁର୍ଘଟଶାକୁ କେନ୍ଦ୍ରକରି କ୍ଷତିପ୍ରରଣ ଦାବିରେ ଅଙ୍ଗୁରୁ ଗାଁ ନିକଟରେ ସ୍ଥାନୀୟ ଲୋକେ ରାସ୍ତାରୋକ କରିଥିଲେ

ଦୁଇ ବାଇକ୍ ମଧ୍ଧରେ ମୁହାଁମୁହି ଧକ୍କ ହେବାରୁ ଏହି ଦୁର୍ଘଟଣା ଘଟିଥିଲା

ଏହାପରେ ରଞିତ ନାୟକ ତୀରନ୍ଦାଜ୍ ବ୍ୟକ୍ତିଗତ ବିଭାଗରେ ରୌପ୍ୟ ପଦକ ହାସଲ କରିଥିଲେ ଗତକାଲି ଅନ୍ୟ ଦୁଇଟି ପଦକ ଭାରୋଉଳନରୁ ମିଳିଥିଲା

ଆଜି ସକାଳଠାରୁ ରାଜ୍ୟର କୌଣସି ଅଞ୍ଞଳରେ ବର୍ଷା ହୋଇ ନ ଥିବା ପାଶିପାଗ ବିଭାଗ ପକ୍ଷର୍ ସ୍ ଚନା ମିଳିଛି